ସଜାଗ ରହିବାକୁ କିଲ୍ଲାପାଳମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ

ପ୍ରବଳ ପବନ ଓ ବର୍ଷାକୁ ଦୂଷ୍ଟିରେ ରଖି କେନ୍ଦ୍ରାପଡ଼ା ପୁରୀ ଜଗତ୍ସିଂହପୁର ଓ ଯାଜପୁର ଜିଲ୍ଲାର ଜିଲ୍ଲାପାଳମାନେ ଆଜି ପାଇଁ ଜିଲ୍ଲାର ସମସ୍ତ ଶିକ୍ଷାନୁଷାନ ଓ ଅଙ୍ଗନଓ୍ୱାଡ଼ି କେନ୍ଦରଗୁଡ଼ିକୁ ଛୁଟି ଘୋଷଣା କରିଥିଲେ

ଜିଲ୍ଲାପାଳ ମଧ୍ଧ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ସତର୍କ ରହିବାକୁ କହିଛନ୍ତି ଭଦ୍ରକ ଜିଲ୍ଲାରେ ମଧ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି

ରାକ୍ୟରେ ଅପରାଧ ହାର ହ୍ରାସ କରିବାରେ ଗୁରୁତ୍ୱପୂର୍ଶ୍ଚ ଭୂମିକା ଗ୍ରହଶ କରିଥିବା ଏହି ତଦନ୍ତକାରୀ ଅଧିକାରୀମାନଙ୍କୁ ଉସାହିତ କରିବା ସକାଶେ ଆଜି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା

ସମୁଦ୍ର କୂଳରେ ମଧ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍କା ଗ୍ରହଣ କରାଯାଇଛି